ରାଜ୍ୟ ଆଦ୍ରଭୂମି ପ୍ରାଧିକରଣ ପକ୍ଷରୁ ଗୁରୁତ୍ୱପୂର୍ଶ୍ଣ ବୈଠକ

ଗଗନ ଧଳ ହେଲେ ଓଡ଼ିଶା ଜଙ୍ଗଲ ଉନ୍ୟନ ନିଗମର ଅଧ୍ଘକ୍ଷ

ବନ୍ୟା ବିପନ୍ମଙ୍କ ଖାଦ୍ୟ ରହିବା ବ୍ୟବସ୍ଚା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ସେ ସ୍ରାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି

ମହାନଦୀର ଉପରମୁଖରେ ବର୍ଷା କମିଥିବାରୁ ଏବେ ରାକ୍ୟରେ ବଡ଼ ବନ୍ୟାର ଭୟ ନାହି

କିନ୍ତୁ ଏବେ ନଦୀର ଜଳସ୍ତର କମିବାରେ ଲାଗିଛି

ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି କାଶ୍କୀରକୁ ନେଇ ଆଲୋଚନା ଚାଲିଛି ଜନସାଧାରଣ ଏହାକୁ ପୂର୍ଶ୍ଣପ୍ରାଣରେ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତୀ ନରେନ୍ଦ ମୋଦି ଓ ସ୍ୱରାଷ୍ଟ ମନ୍ତୀ ଅମିତ୍ ଶାହାଙ୍କ ଦୃତ୍ ଓ କଠୋର ନିଷ୍ବଉି ଯୋଗୁଁ ଏହା ସଫଳ ହୋଇଛି ବୋଲି ଲୋକମାନେ ଅନୁଭବ କରିଛନ୍ତି

ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉପ୍ପାଦନ କମିଶନର ଭାବେ ଅବସ୍ରାପିତ କରାଯାଇଛି ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ ତୁଲାଇବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ ପ୍ରଦାନ କରାଯାଇଛି ସେହିପରି ଶିକ୍ବ ବିଭାଗର ପ୍ରମୁଖ ସଚିବ ତଥା ଓଡ଼ିଶା ଖଣି ନିଗମର ଅତିରିକ୍ତ ଅଧ୍ଘକ୍ଷ ଦାୟିତ୍ୱରେ ଥିବା ସଂଜୀପ ଚୋପ୍ରାଙ୍କ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ ପ୍ରଦାନ କରାଯାଇଛି

ରାଜ୍ୟର ପ୍ରମୁଖ ତିନି ଆଦ୍ରଭ୍ରମି ଯଥା ଚିଲିକା ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି